ଶ୍ରୀ ମୋଦି ରବି ଦାସ ଜନ୍ମସ୍ଥାନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛି

କଳ୍ପବାସୀମାନଙ୍କ ପାଇଁ ଏହା ଶେଷ ସ୍ନାନ

ଡିଡବ୍ଲ୍ୟ ପରିସରରେ ରେଳ ଇଞ୍ଜିନ ପ୍ରଦର୍ଶନୀକୁ ମଧ୍ୟ ସେ ବୁଲି ଦେଖିଛନ୍ତି ତା'ପରେ ଶ୍ରୀ ମୋଦି ସିଏର୍ ଗୋବର୍ଦ୍ଧନଠାରେ ସନ୍ଥ ରବି ଦାସ ମନ୍ଦିରରେ ପହଞ୍ଚି ରବି ଦାସ ଜନ୍ମସ୍ଥାନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଉହବରେ ଯୋଗ ଦେଇଛନ୍ତି ଗୁରୁ ରବି ଦାସଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏହି ଅବସରରେ ସେଠାରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁ ରବି ଦାସଙ୍କର ଭାତୂଭାବ ଓ ମାନବ ସେବା ମୂଲ୍ୟବୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି ବାଛ ବିଚାର ବିନା ସମସ୍ତଙ୍କ ପ୍ରତି ଧ୍ୟାନ ଦିଆଗଲା ଭଳି ଏକ ଭାରତବର୍ଷ ଗଠନ ପାଇଁ ରବି ଦାସଙ୍କର ଯେଉଁ ଦୂରଦୃଷ୍ଟି ଥିଲା ତାହାକୁ ସମସ୍ତେ ପାଳନ କରିବା ଉଚିତ୍

ସନ୍ଥ ରବି ଦାସଙ୍କର ବାଣୀ ଓ ଶିକ୍ଷା ଯୁବ ପିଡ଼ୀଙ୍କୁ ଅନୁପ୍ରାଣିତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ମୋଦି ଆଜି ଅପରାହ୍ନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ

ଏହି ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ ଉତ୍ତରାଖଣ୍ଡ ପଞ୍ଜାବ କେରଳ ମଧ୍ୟପ୍ରଦେଶ ରାଜସ୍ଥାନ ଉତ୍ତରପ୍ରଦେଶ ତାମିଲନାଡୁ ଗୁଜୁରାଟ ଏବଂ ଜାମ୍ମୁ କାଶ୍ମୀର ହିମାଚଳପ୍ରଦେଶ ଓ ନାଗାଲାଣ୍ଡରେ ଏହି ସେବାକୁ ପୂର୍ବରୁ କାର୍ଯ୍ୟକାରୀ କରାଯାଉଛି

ଏହି ବ୍ୟବସ୍ଥା ଅଧୀନରେ ପ୍ରତ୍ୟେକ ରାଜ୍ୟ ଏକ ସ୍ୱତନ୍ତ ଜରୁରୀକାଳୀନ ପ୍ରତିକ୍ରିୟା କେନ୍ଦ୍ର ଇଆର୍ସି ଖୋଲିବେ

ସ୍ୱରାଷ୍ଟ୍ରମନ୍ତ୍ରୀ ଯୌନ ଅପରାଧୀମାନଙ୍କୁ ଧରିବା ପାଇଁ ତଦନ୍ତ ଟ୍ରାକିଂ ବ୍ୟବସ୍ଥା ଏବଂ ନିରାପଦ ନଗରୀ ରୂପାୟନ ତଦାରଖ ପୋର୍ଟାଲକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି

ପୁଲୁୱାମା ଜିଲ୍ଲାର ପିଙ୍ଗଲେନା ଅଞ୍ଚଳରେ ଗତକାଲିର ସଂଘର୍ଷ ସଂକ୍ରାନ୍ତରେ ଆଜି ସକାଳେ ଶ୍ରୀନଗରଠାରେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଲାବେଳେ ପଞ୍ଚଦଶ କର୍ପସ୍ ଲେଫ୍ଟନାଣ୍ଟ ଜେନେରାଲ କେଏସ୍ ଧିଲୌ ପାକିସ୍ତାନରେ ରହୁଥିବା ଜୈସେ ମହମ୍ମଦ ନେତା ଆଇଏସ୍ଆଇର ସମର୍ଥନରେ ସିଆର୍ପିଏଫ୍ ଉପରେ ଏହି ଆକ୍ରମଣ କରିଛି

ଏହି ଆକ୍ରମଣ ସହ ସଂଶ୍ରିଷ୍ଟ ଥିବାର ସନ୍ଦିଗ୍ନ ବ୍ୟକ୍ତିମାନଙ୍କ ସଂକ୍ରାନ୍ତରେ ଅନୁସନ୍ଧାନ ଚାଲିଛି

ସନ୍ତାସବାଦୀ ଗୋଷ୍ଠୀ ଗୁଡ଼ିକରେ ଯୋଗ ଦେଇଥିବା ଯୁବକମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ପରାମର୍ଶ ଦେବା ସକାଶେ ଜେନେରାଲ ଧିଲୌ କାଶ୍ରୀର ଉପତ୍ୟାକାର ପିତାମାତାମାନଙ୍କୁ ପରାମର୍ଶ ଦେଇଛନ୍ତି

ପୁଲ୍ଲୁୱାମା ସନ୍ତ୍ରାସବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଓ କାଁ ଭାଁ ହିଂସାକାଣ୍ଡ ଯୋଗୁଁ ଶୁକ୍ରବାର ଦିନ ସେଠାରେ ସାନ୍ଧ୍ୟ ଆଇନ୍ ଲାଗୁ ହୋଇଥିଲା କିଲ୍ଲା ମାକିଷ୍ଟ୍ରେଟ୍ କହିଛନ୍ତି ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦେବା ପାଇଁ ସାନ୍ଧ୍ୟ ଆଇନ୍ କୋହଳ କରାଯାଇଛି

ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ କୌଣସି ଅପ୍ରୀତିକର ଘଟଣା ଘଟିନାହଁ ବୋଲି ସେ କହିଛନ୍ତି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଦୁର୍ବୃତମାନଙ୍କୁ ଗଣ୍ଡଗୋଳ ସୃଷ୍ଟି କରିବାକୁ ନଦେବା ପାଇଁ କର୍ତ୍ତ୍ୱପକ୍ଷ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି

ସେହି ଅଫିସର ମାନଙ୍କୁ ବଦଳି କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲା

ଇତିମଧ୍ୟରେ ଭାଗଲପୁର ପୂର୍ଣ୍ଣିଆ ତିରହୁଟ କୋଶି ସରନ ଓ ସହରସା ଠାରେ ନୂଆ ଡିଭିଜନାଲ କମିଶନର ନିଯୁକ୍ତ ହୋଇଛନ୍ତି ସୀତାମାଢ଼ି ଓ କାଇମୁରରେ ଏସ୍ପିଙ୍କୁ ମଧ୍ୟ ବଦଳି କରାଯାଇଛି କୁମ୍ଭ ମାଘପୂର୍ଣ୍ଣିମା ଉପଲକ୍ଷେ ଉତ୍ତରପ୍ରଦେଶର ପ୍ରୟାଗରାଜ୍ର କ୍ୟୁଠାରେ ଭକ୍ତମାନେ ପବିତ୍ର ବୁଡ଼ ପକାଉଛନ୍ତି କଚ୍ଚବାସୀମାନଙ୍କ ପାଇଁ ଏହା ଶେଷ ସ୍ୱାନ କ୍ୟୁଠାରେ ଏକମାସର ରହଣି ପରେ କଳ୍ପବାସୀମାନେ ସଂଗମରେ ପବିତ୍ର ସ୍ୱାନ କରି ନିଜ ନିଜର ଘରକୁ ଫେରିଯିବେ କୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ବିପୁଳ ସଂଖ୍ୟାରେ ପହଞ୍ଚୁଛନ୍ତି ମାଘପୂର୍ଣ୍ଣିମା ପରେ ମହାଶିବରାତ୍ରି ଦିନ ଆଉ ଏକ ପ୍ରମୁଖ ପବିତ୍ର ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥାଏ ପୁଲୁୱାମା ସନ୍ତାସବାଦୀ ଆକ୍ରମଣ ଦୃଷ୍ଟିରୁ କ୍ୟୁ ମେଳା ଚାରିପାଖରେ ସ୍ୱତନ୍ତ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଚତୁର୍ଦ୍ଦଶ ଶତାବ୍ଦୀର ଏହି ସନ୍ଥ ଉତ୍ତର ଭାରତରେ ଭକ୍ତିଆନ୍ଦୋଳନର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ବହୁ ସଂସ୍କାରମୂଳକ ପଦକ୍ଷେପ ନେଇଥିଲେ ଏହି ଅବସରରେ ଶ୍ରୀ ଗୁରୁ ରବି ଦାସଙ୍କ ଶିଷ୍ୟମାନେ ବାରାଣାସୀର ସେର୍ ଗୋବର୍ଦ୍ଧନପୁରଠାରେ ଜନ୍ମ ଆସ୍ଥାନ ମନ୍ଦିରରେ ଏକତ୍ରିତ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଯେ ଭକ୍ତି ଆନ୍ଦୋଳନ ମାଧ୍ୟମରେ ସମାଜରେ ଶାନ୍ତି ସଦ୍ଭାବନା ଓ ଭାତୃତ୍ୱଭାବ ସୃଷ୍ଟି କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ସଦ୍ଭାବନା ସମାନତା ଓ ସାମାଜିକ ସଶକ୍ତିକରଣ ପାଇଁ ସନ୍ଥ ରବି ଦାସଙ୍କର ଅମର ବାଣୀ ଅତି ମୂଲ୍ୟବାନ ଥିଲା ଶ୍ରୀ ମୋଦି ଛତ୍ରପତି ଶିବାଜୀ ମହାରାଜାଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସେ କହିଛନ୍ତି ସତ୍ୟ ଓ ନ୍ୟାୟର ପୂଜାରୀ ଛତ୍ରପତି ଶିବାଜୀ ମହାରାଜ ଜଣେ ଆଦର୍ଶ ଶାସକ ନିଷ୍ଠାବାନ ଦେଶଭକ୍ତ ଯିଏକି ଗରୀବ ଓ ଅବହେଳିତଙ୍କ ପାଇଁ ସାରାଜୀବନ ଉତ୍ସର୍ଗ କରିଥିଲେ

ସେ ଦେଶର କେତେକ ମନ୍ତ୍ରୀ ବରିଷ୍ଣ ଅଧିକାରୀ ଓ ଅଗ୍ରଣୀ ଶିଳ୍ପପତି ମାନଙ୍କର ଏକ ପ୍ରତିନିଧି ଦଳ ତାଙ୍କ ସହ ଭାରତ ଆସୁଛନ୍ତି ଜାନ୍ମୁ କାଶ୍ମୀରରେ ଭାରତ ସମ୍ମୁଖୀନ ହେଉଥିବା ସନ୍ତାସବାଦୀ ସଂକ୍ରାନ୍ତରେ ସାଉଦୀ ଆରବକୁ ଭଲଭାବେ ଜଣାଅଛି ବୋଲି ସରକାରୀ ଭାବେ କୁହାଯାଇଛି ପାକିସ୍ତାନରେ ସାଉଦୀ ଆରବ ପୁଞ୍ଜିନିବେଶ କରିଥିବା ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ କୁହାଯାଇଛି ଭାରତ ଓ ସାଉଦୀ ଆରବ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି ତେଣୁ ଭାରତ ନିଜକୁ ଅସହାୟ ମଣିବା ଆବଶ୍ୟକ ନାହିଁ ଆସନ୍ତାକାଲି ସାଉଦି ଆରବ ରାଜା ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ସ୍ରୋଫଲ ତଓଙ୍ଗ ଅରୁଣାଚଳପ୍ରଦେଶର ତାୱ୍ୱଙ୍ଗ ଜିଲ୍ଲାରେ ଭୀଷଣ ତୁଷାରପାତ ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡିଛି

ପ୍ରଥମ ଦୁର୍ଘଟଣାଟି ଯମୁନା ଏକ୍କପ୍ରେସଓ୍ବେରେ ମଥୁରଠାରେ ଘଟିଛି ସେଠାରେ ଗୋଟିଏ ଆୟୁଲାନ୍ ଓ ଏକ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିଛି

କାନପୁର ସାଗର ରାଜପଥରେ ଗୋଟିଏ ଟ୍ରକ ସେମାନଙ୍କ କାର୍କୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା ସେମାନେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାକୁ ଯାଉଥିଲେ

ଏକ ବିବୃଭିରେ ରିଜର୍ଭ ବ୍ୟାଙ୍କ କହିଛି ଏକ ସୀମିତ ହିସାବ ସମୀକ୍ଷା ଉପରେ ଭିତ୍ତିକରି ଏହି ନିଷ୍ପଭି ଅଣାଯାଇଛି ପୂର୍ବରୁ ଗତକାଲି ନୂଆଦିଲ୍ଲୀରେ ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇଥିଲେ